ଭୋଟ ଗଣତି ସମୟରେ ସମସ୍ତଙ୍କୁ ମାସ୍କ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା ବେଳେ କୋଭିଡ୍ ନିୟମାବଳୀର ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି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

ବିହାରର ବାଲ୍ସିକୀ ନଗର ଲୋକସଭା ଆସନ ଲାଗି ଅନୁଷ୍ଠିତ ନିର୍ବାଚନର ଭୋଟଗଣତି ମଧ୍ୟ ଆଜି କରାଯିବ

ବର୍ତ୍ତମାନ ଝାଡଖଣ୍ଡ ଓ ଗୁଜରାଟ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ପିଟି ଭଟ୍ଟଙ୍କ ଅଧ୍ୟକ୍ଷତାରେ ଏହି ବେଞ୍ଚ କାର୍ଯ୍ୟ କରୁଛି

ତେଣୁ ଏହାକୁ ମଦର ଟ୍ରିବ୍ୟୁନାଲ କୁହାଯାଏ

ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଏହି ଉଦ୍ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମେତ ଅନ୍ୟାନ୍ୟ ବିଚାରପତି ଏବଂ ବହୁ ମାନଗଣ୍ୟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ଏହି ଅବସରରେ ଆଇଟିଏଟି ଉପରେ ଏକ ଇ କଫି ଟେବୁଲ ବୁକ୍ ଉନ୍ମୋଚିତ ହେବାର କାର୍ଯ୍ୟକ୍ରମ ରହିଛି

ଆଇପିଏଲ୍ ଚଳିତ ଆଇପିଏଲ୍ ସିଜିନ୍ର ଫାଇନାଲ୍ ମ୍ୟାଚ୍ ଆଜି ଦୁବାଇଠାରେ ମୁମ୍ୟାଇ ଇଣ୍ଡିଆନ୍ନ ଏବଂ ଦିଲ୍ଲୀ କ୍ୟାପିଟାଲ୍ମ ମଧ୍ୟରେ ଅନୁଷ୍ଠିତ ହେବ